ପ୍ରଧାନମନ୍ତ୍ରୀ କହିଛନ୍ତି କୃଷିରେ ବିନିଯୋଗ ଖର୍ଚ୍ଚ ହ୍ରାସ ଉତ୍ପାଦିତ ସାମଗ୍ରୀ ପାଇଁ ଉପଯୁକ୍ତ ମୂଲ୍ୟ ଦେବା ଉତ୍ପାଦିତ ସାମଗ୍ରୀକୁ ନଷ୍ଟ ହେବାର୍ ରକ୍ଷା କରିବା ଏବଂ ବିକଳ୍ପ ରୋଜଗାର ଉହ ଯୋଗାଇ ଦେବା ତାଙ୍କ ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣ ନୀତି ମଧ୍ୟରୁ ଅନ୍ୟତମ ସେ କହିଛନ୍ତି ଦେଶ କେବଳ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରୁ ନାହିଁ ଦୁଗ୍ର ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ସର୍ବକାଳୀନ ରେକର୍ଡ଼ ପରିମାଣରେ ଉତ୍ପାଦିତ ହେଉଛି

ଫସଲ ବୁଣା ଫସଲର ଯତ୍ନ ଅମଳ ଓ ଅମଳ ପରବର୍ତ୍ତୀ ଅବସ୍ଥା ଏଭଳି ପ୍ରତ୍ୟେକ ସ୍ତରରେ ତାଙ୍କ ସରକାର ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ଚାଷୀ ନିଜର ଜମିର ମୃତ୍ତିକାର ସ୍ଥିତି କାଣି ଆବଶ୍ୟକ ପରିମାଣର ସାର ପ୍ରୟୋଗ କରିବାର ସୁଯୋଗ ପାଇଛନ୍ତି ସେହିଭଳି ଉତ୍ତମମାନର ବିହନ ସଂଗ୍ରହ କରିବାପାଇଁ ଚାଷୀଙ୍କୁ ରଣ ଯୋଗାଣର ବ୍ୟବସ୍ଥା କରାଯାଇଛି ୟୁରିଆରେ ନିମ କଲେଇ ବ୍ୟବସ୍ଥା ଫଳରେ ଏହି ସାରର କଳାବଜାର ବନ୍ଦ୍ ହୋଇଛି ଏବଂ ଚାଷୀ ଏହାଦ୍ୱାରା ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଜେକେ ଗଭ୍ଟ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଜନ୍ମୁ ଓ କାଶ୍ମୀର ରାଜ୍ୟପାଳ ଏନ୍ଏନ୍ ଭୋରା ଆଜି ରାଜ୍ୟପାଳ ଶାସନ ସଂକ୍ରାନ୍ତ ଘୋଷଣାନାମା କାରି କରିଛନ୍ତି ଗତକାଲି ମିଳିତ ମନ୍ତିମଷ୍ଟଳରୁ ବିକେପି ସମର୍ଥନ ପ୍ରତ୍ୟାହାର କରିବା ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ

ରାଜ୍ୟପାଳ ଶ୍ରୀ ଭୋରା ଆଜି ରାଜ୍ୟର ମୁଖ୍ୟ ସଚିବ ବିବି ବ୍ୟାସଙ୍କ ସହ ଆଲୋଚନା କରିବା ସହିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକର ସମୟଭିତ୍ତିକ ସମାଧାନପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏହାଛଡ଼ା ସେ ରାଜ୍ୟ ପ୍ରଶାସନକୁ ସୁଚାରୁରୂପେ ପରିଚାଳିତ କରିବା ନିମନ୍ତେ ବିଭିନ୍ନ ବିଭାଗର ବରିଷ୍ଣ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା କରିଥିଲେ ଆଜି ଅପରାହୁରେ ମଧ୍ୟ ରାଜ୍ୟପାଳ ଏକ ବୈଠକରେ ରାଜ୍ୟର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ସେମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି

ସେମାନେ ନିକଟରେ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍ ହୋଇଥିବା ଜଣାପଡ଼ିଛି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଏସ୍ପି ବୈଦ ଆକାଶବାଣୀକୁ କହିଛନ୍ତି ଗତକାଲି ସନ୍ଧ୍ୟାରେ ସେହି ଗୁଳି ବିନିମୟ ଘଟିଥିଲା ସମ୍ପୃକ୍ତ ଇଲାକାରେ ନିରାପତ୍ତା ବାହିନୀ ପକ୍ଷରୁ ଧରପଗଡ଼ ଅଭିଯାନକୁ ଜୋର୍ଦାର କରାଯାଇଛି

ବିମାନ ବନ୍ଦରରେ ତାଙ୍କୁ ସୁରିନାମ୍ ରାଷ୍ଟ୍ରପତି ଡିଡି ବୁଟର୍ସ ସ୍ୱାଗତ ଜଣାଇଥିଲେ ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସାମରିକ ଅଭିବାଦନ ପ୍ରଦାନ କରାଯାଇଥିଲା ଏହାପରେ ଶ୍ରୀ କୋବିନ୍ଦ୍ ସେଠାରେ ଥିବା ମହାତ୍ରାଗାନ୍ଧିଙ୍କ ପ୍ରତିମର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ଆଜି ସେ ସୁରିନାମ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ଆଲୋଚନା କରିବେ ଏହାପରେ ପ୍ରତିନିଧିଷ୍ଠରୀୟ ଆଲୋଚନା ପରେ କେତେକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତି ଗ୍ରୀସ୍ ଗସ୍ତ ସାରି ସୁରିନାମ୍ରେ ପହଞ୍ଚ ୍ଚନ୍ତି ଏବଂ ସେଠାର୍ତ ସେ କ୍ୟବା ଯିବେ ଆଇଏଏଫ୍ କୈଳାସ ମାନସରୋବର କୈଳାସ ମାନସରୋବର ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ବାୟୁସେନା ପିଥୋରାଗଡ଼ ଓ ଗୁଞ୍ଜି ମଧ୍ୟରେ ଏକ ଅସ୍ଥାୟୀ ବିମାନସେବା ବ୍ୟବସ୍ଥା କରିଛି

ମାନସରୋବର ଯାତ୍ରାକୁ ସୁସଂହତ କରିବାପାଇଁ ବୈଦେଶିକ ମନ୍ତ୍ରଣାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲା ପିଥୋରାଗଡ଼ ଓ ଗୁଞ୍ଜି ମଧ୍ୟରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଭଲ ନ ଥିବାରୁ ବାୟୁସେନାର ସହାୟତା ଲୋଡ଼ାଯାଇଥିଲା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କୁ ସ୍କୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ନିମନ୍ତେ ଅଧିକ ଋଣ ଯୋଗାଣପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି

ଦୁଇ ପକ୍ଷ ମଧ୍ୟରେ କିଛି ଦିନର ନିରବତା ପରେ ପୁନର୍ବାର ଏହି ଆକ୍ରମଣ ପ୍ରତିଆକ୍ରମଣ ଘଟଣା ଘଟିଛି

ସେଠାରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତିକୁ ତୁରନ୍ତ ରୋକିବାକୁ ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗଟରେସ୍ ସବୁ ପକ୍ଷକୁ ନିବେଦନ କରିଛନ୍ତି

ଏହି ସଂସ୍ଥାର ସଦସ୍ୟମାନେ ଇସ୍ରାଏଲ୍ ବିରୋଧରେ ପାତର ଅନ୍ତର ନୀତି ଅବଲମ୍ଘନ କର୍ରଛନ୍ତି ଏବଂ ଏଭଳି ଛଳନାତ୍ମକ କାର୍ଯ୍ୟକ୍ ବିରୋଧ କରି ଆମେରିକା ଏହି ପଦକ୍ଷେପ ନେଇଛି ବୋଲି କହିଛି କାତିସଂଘରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ନିକି ହାଲି ଦେଶର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଙ୍କ ତୁଙ୍ଗ କୂଟନୈତିକ ପରାମର୍ଶଦାତା ଏବଂ ଦେଶର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ଉପସ୍ଥିତିରେ ୱାଶିଂଟନ୍ଠାରେ ଏହି ନିଷ୍ପଭି ବିଷୟରେ ଘୋଷଣା କରିଛନ୍ତି ମେକ୍ସିକୋରୁ ଆମେରିକା ଯାଇଥିବା ଶରଣାର୍ଥୀଙ୍କଠାରୁ ସେମାନଙ୍କ ପିଲାମାନଙ୍କୁ ଆମେରିକା ପ୍ରଶାସନ ପୃଥକ୍ କରିଦେଉଥିବାରୁ ଏହାକୁ କାତିସଂଘ ମାନବାଧିକାର ପରିଷଦ ସମାଲୋଚନା କରିଥିଲା ଏଥିରେ କ୍ଷୁହ୍ ହୋଇ ଆମେରିକା ଏହି ନିଷ୍ପଭି ନେଇଛି

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବିବୃତ୍ତିରେ କହିଛନ୍ତି ଏହି ପରିଷଦ ବାଛବିଚାର ନୀତିରେ କାର୍ଯ୍ୟ କରୁଥିବା ପ୍ରମାଣିତ ହୋଇଛି ଏବଂ ମାନବାଧିକାର ସ୍ୱରକ୍ଷାରେ ବିଫଳ ହୋଇଛି ଉତ୍ତରାଖଣ୍ଡ ଯୋଗ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଉତ୍ତରାଖଣର ଡେରାଡ୍ରନ୍ଠାରେ ଆସନ୍ତାକାଲି ଆୟୋଜିତ ହେବ ଏହି ବୃହତ୍ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ଏହା ଡେରାଡୁନ୍ର କଙ୍ଗଲ ଗବେଷଣା ପ୍ରତିଷ୍ଠାନ ପରିସରରେ ଆୟୋଜିତ ହେବ

ଏଥିପାଇଁ ସମ୍ପୃକ୍ତ ନିଗମକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ନିର୍ଦ୍ଦେଶ ଦେଇଛନ୍ତି

ଇତିମଧ୍ୟରେ ରୁଷ୍ ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିଛି

ଏହି ବିଜୟ ସହ ଜାପାନ ଏସିଆର ପ୍ରଥମ ରାଷ୍ଟ୍ର ଭାବେ ବିଶ୍ୱକପ୍ରେ ଦକ୍ଷିଣ ଆମେରିକାର ଏକ ଟିମ୍କୁ ପରାସ୍ତ କରିବାର ଗୌରବ ଅର୍ଜନ କରିଛି